ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଆୟୋଜିତ ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍ପି ଶର୍ମା ଦକ୍ଷିଣାଞ୍ଚଳ ରେଞ୍ଚର ସମସ୍ତ ଏସ୍ପି ଡିଆଇଜିଙ୍ଙ ସମେତ ଅପରେସନ ଆଇଜି ପ୍ରମୁଖ ଉପସ୍ତିତ ଥିଲେ